ସେହିପରି ବିଭିନ୍ନ ବିଭାଗରେ ଆବଶ୍ୟକ ଥିବା ଯନ୍ତପାତି ଯୋଗାଇ ଦିଆଯିବ ଦିଆଯିବ ଅନୁଷ୍ଠାନର କୋଠା ସଂପ୍ରସାରଣ ପ୍ରକ୍ରିୟା ଇତିମଧ୍ଧରେ ଆର ହୋଇଛି

ଏହି ବୈଠକରେ ଆଚାର୍ଯ୍ୟ ହରିହର ନିର୍ଦ୍ଦେଶକ ତଥା ବିଭାଗୀୟ ମୁଖ୍ୟ ଲୋକ ପ୍ରତିନିଧି ଓ କଟକ ମହାନଗର ନିଗମ ମେୟର ପ୍ରମୁଖ ଉପସ୍ଥିତ ଥିଲେ

ରାଜ୍ୟର ପ୍ରଥମ ମହିଳା ଆଶ୍ରୟସ୍ଥଳୀ କୁହାଯାଉଥିବା ଏହି ଆଶ୍ରୟସ୍ତ୍ରଳୀରେ ଅନେକ ନିରାଶ୍ରୟ ମହିଳା ରହିବାର ସ୍ତ୍ରଯୋଗ ପାଇପାରିବେ ଆମ ଗାଁ ଆମ ବିକାଶ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଳା ପଞାୟତଠାରେ ଆକି ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ସବ୍ୟସାଚୀ ପଣ୍ଡା ଏହି ଘଟଣାରେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ

ପୋଖରୀରେ ଗାଧୋଉଥିବା ବେଳେ ଦୁଇ ଭାଇଭଉଣୀ ଶିଶୁ ପାଶିରେ ବୁଡ଼ି ଯାଇଛନ୍ତି ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି

ପରେ ଶିଶୁ ଦୁଇଜଶ ପୋଖରୀରେ ଭାସୁଥିବାର ଦେଖି ଉଭୟ ଶିଶୁଙ୍କ ପାଶିରୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା ତେବେ ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟିସାରିଥିଲା

ସର୍ବବୂହତ ମୁକ୍ତାକାଶ ରଂଗମଞ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ରାଜ୍ୟ ବୟନ ଓ ହସ୍ତଶିକ୍କ ମନ୍ତୀ ସ୍ନେହାଙିିନୀ ଛୁରିଆ ଗତ ସନ୍ଧ୍ୟାରେ ଏହି ମେଳାର ଉଦ୍ଘାଟନ କରିଛନ୍ତି